କଲାମ ଟ୍ରିବ୍ୟୁଟ୍ ପୂର୍ବତନ ରାଷ୍ଟ୍ରପତି ଡକୁର ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ଦେଶ ଆଜି ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଚଳୀ ଅର୍ପଣ କରିଛି ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପକ୍ଷରୁ ଡକୁର କଲାମଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଡକୁର କଲାମଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ରାଷ୍ଟ୍ରପତି ଓ ରାଷ୍ଟ୍ରପତି ଭବନର କର୍ମଚାରୀମାନେ ଡକ୍ଟର କଲାମଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଚ୍ଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ଡକ୍ଟର କଲାମଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ରାଷ୍ଟ୍ରପତି ଡକୁର ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ଦେଶର ରାଷ୍ଟ୍ରପତି ଓ ଜଣେ ବୈଜ୍ଞାନିକଭାବେ ଡକୁର କଲାମଙ୍କ ଅବଦାନକୁ ଦେଶ କେବେ ଭୁଲିପାରିବ ନାହିଁ ଦେଶର ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିବାର ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ସେ କହିଛନ୍ତି ଡକ୍ଟର କଲାମଙ୍କର ଜୀବନୀ ଓ କାର୍ଯ୍ୟ ଲକ୍ଷଲକ୍ଷ ଲୋକଙ୍କୁ ଅନୁପ୍ରାଣୀତ କରିଛି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଭାରତ ରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଭାରତର ମିଶାଇଲ ମ୍ୟାନ୍ ଭାବେ ପରିଚିତ ଡକୁର କଲାମ ଦେଶର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଜ୍ଞାନକୌଶଳ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରିଛନ୍ତି

ଶ୍ରୀ ଶାହା କହିଛନ୍ତି ଡକ୍କର କଲାମ ଜଣେ ଦୂରଦୃଷ୍ଟିସଂପନ୍ନ ନେତା ଥିଲେ ଓ ଭାରତର ମହାକାଶ ଓ କ୍ଷେପଶାସ୍ତ୍ର କାର୍ଯ୍ୟକ୍ରମର ଜନକ ଥିଲେ

ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଡକ୍କର କଲାମଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏକବିଂଶ ଶତାବ୍ଦୀରେ ଭାରତକୁ ଏକ ସକ୍ଷମ ତଥା ଶକ୍ତିଶାଳୀ ଦେଶ ଭାବେ ଗଢ଼ିତୋଳିବାକୁ ସେ ସର୍ବଦା ଉଦ୍ୟମ କରିଆସିଥିଲେ ବୋଲି କହିଛନ୍ତି ଶ୍ରୀ ଜାବଡେକର କହିଛନ୍ତି ଡକ୍ଟର କଲାମଙ୍କ ଆଦର୍ଶ ଓ ଚିନ୍ତାଧାରା ସର୍ବଦା ଦେଶର ଜନସାଧାରଣ ବିଶେଷକରି ଯୁବପିଢ଼ିକୁ ଅନୁପ୍ରାଣିତ କରିବ

ଫିଲ୍ମସ ଡିଭିଜନର ୱେବ୍ସାଇଟ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଏହାର ପ୍ରସାରଣ ହେବ ପଙ୍କଜ ବ୍ୟାସ୍ ଏହି ବୂଉଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଓ ଏହାକୁ ଡକ୍ଟର କଲାମଙ୍କ ଜୀବନୀ ଏବଂ କାର୍ଯ୍ୟ ପାଇଁ ଉତ୍ଗ କରାଯାଇଛି

ମନ୍ତ୍ରଣାଳୟ କହିଛି କେନ୍ଦ୍ ସରକାରଙ୍କ ଦ୍ୱାରା ପ୍ରଣୀତ ନିୟମର ଠିକ୍ ଭାବେ ପାଳନ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହାସ ପାଉଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛିଅଧିକ ନମୁନା ପରୀକ୍ଷା କରାଯିବା ଦ୍ୱାରା ସଂକ୍ରମିତ ବ୍ୟକ୍ତିମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କର ତୁରନ୍ତ ଚିକିତ୍ସା କରାଯାଉଛି ଏଥିଯୋଗୁଁ ଦେଶରେ କୋବିଡ୍ ମୃତ୍ୟୁହାର ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି

ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ନମୁନା ପରୀକ୍ଷା ବିଗତ ଦୁଇମାସ ଭିତରେ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି

ଏହି ପ୍ରକଳ୍ପରେ ରାଜ୍ୟଗୁଡ଼ିକୁ ଉନ୍ନତମାନର ଶିକ୍ଷା ପ୍ରଣାଳୀ ଓ ପଦ୍ଧତିର ବିକାଶ କାର୍ଯ୍ୟକାରିତା ତଥା ମୂଲ୍ୟାଙ୍କନରେ ସହାୟତା କରାଯିବାର ଲକ୍ଷ୍ୟ ରହିଛି

ସେ କହିଛନ୍ତି ନୂଆ ଶିକ୍ଷାନୀତିର ଆରମ୍ଭ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲସ୍ତିୟ ହେବ

ଏହି ମାମଲା ମୁମ୍ୟାଇ ପୁଲିସ୍ ଦ୍ୱାରା ଦାୟର କରାଯାଇଥିଲା ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଚୂଡ଼ ଇନ୍ଦୁ ମାଲହୋତ୍ରା ଓ ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠ କହିଛନ୍ତି ବମ୍ବେ ହାଇକୋର୍ଟ କୋଭିଡ୍ ନାଇଷ୍ଟିଡ୍ ସଂକ୍ରମଣ ସମୟରେ ତାଙ୍କର କାର୍ଯ୍ୟ କରୁଛନ୍ତି ଏବଂ ରିପବ୍ଲିକ୍ ମିଡିଆ ଗ୍ରୁପ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆବେଦନ କରିପାରିବେ ବରିଷ୍ଠ ଓକିଲ ହରିଶ ସାଲ୍ବେ ରିପବ୍ଲିକ୍ ମିଡ଼ିଆ ଗ୍ରୁପ୍ ପାଇଁ କୋର୍ଟରେ ହାଜର ହୋଇ ସଂପ୍ରତି ଚାଲିଥିବା ତଦନ୍ତରେ ବିଳମ୍ବ ଘଟିବା ବିଷୟରେ ଆଶଙ୍କା ପ୍ରକାଶ କରିଥିଲେ ପୋଲିସ୍ ଫକ୍ତ ମରାଠି ଓ ବକ୍ସ ସିନେମା ଚ୍ୟାନେଲ୍ର ମାଲିକମାନଙ୍କୁ ପୂର୍ବରୁ ଗିରଫ କରିସାରିଛି ଫାର୍ମା ସେକ୍୍ର ଗ୍ରୋଥ୍ ରସାୟନ ଓ ସାର ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ା କହିଚ୍ଚନ୍ତି ଭାରତ ବିଶ୍ୱରେ ସର୍ବବୃହତ ପ୍ରଜାତି ଔଷଧ ଉତ୍ପାଦନକାରୀ ଓ ରପ୍ତାନୀକାରୀ ରାଷ୍ଟ୍ରରେ ପରିଣତ ହୋଇଛି

ଭାରତ ଏକ ନିର୍ଭରଶୀଳ ଔଷଧ ଯୋଗାଶକାରୀ ରାଷ୍ଟ୍ର ଭାବେ ବିଶ୍ୱରେ ନାମ କମାଇଛି

ଦେଶର ବିଭିନ୍ନ ଭାଗରେ ଏଗୁଡ଼ିକୁ ଆରମ୍ଭ କରାଯାଇଛି ଭାରତରେ ଔଷଧ ଉତ୍ପାଦନ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ସେ ପୁଞ୍ଜିନିବେଶକାରୀମାନଙ୍କୁ ଆମନ୍ତ୍ରଣ କରିଛନ୍ତି